ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ୍ ଜିଲ୍ଲାରେ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ପୋଲ୍ ରାଉଣ୍ଡଅପ୍ ବିଭିନ୍ନ ରାଜନୈତିକ ଦଳର ନେତ୍ରବୃନ୍ଦ ସାରା ଦେଶର ବିଭିନ୍ନ ସ୍ଥାନରେ ନିଜ ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ଜୋରଦାର ନିର୍ବାଚନ ପ୍ରଚାର ଅଭିଯାନ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳ ରାଜ୍ୟ ଆସାମ ଏବଂ ଅରୁଣାଚଳପ୍ରଦେଶ ଗସ୍ତ କରି ଆଜି ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଉଛନ୍ତି ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ୍ କିଲ୍ଲାର ଆଲୋଠାରେ ଏକ ନିର୍ବାଚନ ର୍ୟାଲିକୁ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଉଛନ୍ତି ଅରୁଶାଚଳପ୍ରଦେଶର ପଶ୍ଚିମ ସଂସଦୀୟ କ୍ଷେତ୍ରରେ ଆଲୋ ଅବସ୍ଥିତ

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମର ମୋରାନ୍ ଗୋପୁର ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଦୁଇଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଏପ୍ରିଲ୍ ପ୍ରଥମ ସପ୍ତାହରୁ ଆସାମରେ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଆରମ୍ଭ କରିବେ ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁକୁରାଟର ଗାନ୍ଧିନଗର ଲୋକସଭା ଆସନରୁ ଆଜି ନିଜର ମନୋନୟନପତ୍ର ଦାଖଲ କରିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତ ସନ୍ଧ୍ୟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଛି

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା ଟୁମ୍କୁର ଆସନରୁ ଏବଂ ତାଙ୍କ ନାତି ପ୍ରକୱାଲ ରାବନ୍ନା ଏବଂ ନିଖିଲ କୁମାରସ୍ୱାମୀ ହାସନ ଏବଂ ମାଣ୍ଡ୍ୟା ଆସନରୁ ନିର୍ବାଚନ ଲଢୁଛନ୍ତି ସେହିପରି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ବାଙ୍ଗାଲୋର ଉତ୍ତରରୁ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି ଚିକ୍କାବାଲପୁରା ବିକେ ହରିପ୍ରସାଦ ବାଙ୍ଗାଲୋର ଦକ୍ଷିଣ ଏବଂ କର୍ଣ୍ଣାଟକର ଗ୍ରାମ୍ୟ ଉନ୍ନୟନମନ୍ତ୍ରୀ କ୍ରିଷ୍ଣା ବେରୀ ଗୌଡ଼ା ବାଙ୍ଗାଲୋର ଉତ୍ତର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ଗୁଜ୍ ଅମିତ୍ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗାନ୍ଧିନଗର ଲୋକସଭା ଆସନରୁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ଅହଜ୍ଞଦାବାଦର ନାରାନପୁରାରୁ ନିଜର ରୋଡ୍ସୋ ଆରମ୍ଭ କରିବା ଅବସରରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଶହା କହିଛନ୍ତି ଚଳିତ ନିର୍ବାଚନ କେବଳ ଗୋଟିଏ ପ୍ରସଙ୍ଗକୁ ନେଇ ଲଢ଼ାଯିବ ଯାହା ହେଉଛି କିଏ ଦେଶର ନେତୃତ୍ୱ ନେବ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକମାତ୍ର ନେତୃତ୍ୱ ଦେଶକୁ ସୁରକ୍ଷା ପ୍ରଦାନ କରିବ

ବରିଷ୍ଣ ବିଜେପି ନେତା ରାଜନାଥ ସିଂ ନୀତିନ ଗଡ଼କରି ଶିବସେନା ସୁପ୍ରିମୋ ଉଧବ ଠାକ୍ରେ ଅକାଳୀଦଳ ନେତା ପ୍ରକାଶ ସିଂ ବାଦଲ ଏବଂ ଲୋକଜନଶକ୍ତି ପାର୍ଟି ନେତା ରାମବିଳାସ ପାଶ୍ୱାନ ମଧ୍ୟ ଏହି ଅବସରରେ ଉଦ୍ବୋଧନ ଦେଇଥିଲେ ଇସି ପିଏମ୍ ସାଟେଲାଇଟ୍ ନିର୍ବାଚନ କମିଶନ କହିଛନ୍ତି ଯେ ଭାରତର ଉପଗ୍ରହ ବିଧ୍ୱଂସୀ କ୍ଷେପଶାସ୍ତ ସଫଳ ପରୀକ୍ଷା ନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଉଦ୍ବୋଧନ ଦେଇଥିଲେ ତାହା ଆଦର୍ଶ ଆଚରଣ ବିଧିର ଉଲ୍ଲ୍ଘେନ କରୁ ନାହିଁ ଏହି ଘଟଣାର ଅନୁଧ୍ୟାନ କରିବାପାଇଁ ଗଠିତ ଏକ ଅଧିକାରୀସ୍ତରୀୟ କମିଟିର ରିପୋର୍ଟ ଆଧାରରେ ନିର୍ବାଚନ କମିଶନ୍ ଏହା କହିଛନ୍ତି ରିପୋର୍ଟରେ କୁହାଯାଇଛି ପ୍ରଧାନମନ୍ତ୍ରୀଙ୍କ ଏ ସଂକ୍ରାନ୍ତ ଉଦ୍ବୋଧନ ଆଚରଣ ବିଧି ଅନୁସାରେ କ୍ଷମତାରେ ଥିବା ଦଳର ଅଧିକାର ଉଲ୍ଲଙ୍ଗନ କରୁ ନାହିଁ ସୂଚନାଯୋଗ୍ୟ ଗତ ବୁଧବାର ଭାରତ ଉପଗ୍ରହ ବିଧ୍ୱଂସୀ କ୍ଷେପଶାସ୍ତର ଏକ ସପଳ ପରୀକ୍ଷା କରି ଏ କ୍ଷେତ୍ରରେ ଏକ ନୂଆ କୀର୍ଭିମାନ୍ ସୃଷ୍ଟି କରିଥିଲା ଭାରତ ଏହି କ୍ରମରେ ବିଶ୍ୱର ଚତୁର୍ଥ ରାଷ୍ଟ୍ରର ମର୍ଯ୍ୟାଦା ଲାଭ କରିଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବା ଅବସରରେ ଏହାକୁ ମିଶନ୍ ଶକ୍ତିର ସଫଳତା ବୋଲି ବର୍ଷନା କରିବା ସହ ଏହା ଭାରତକୁ ବିଶ୍ୱର ଏକ ମହାକାଶ ଶକ୍ତିରେ ପରିଣତ କରିଥିବା କଥା ଉଲ୍ଲେଖ କରିଥିଲେ ଟେଲିଭିଜନ୍ ରେଡିଓ ଓ ସୋସିଆଲ୍ ମିଡିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ବୋଧନକୁ ନେଇ କେତେକ ବିରୋଧୀ ଦଳ ଆପତ୍ତି ଉଠାଇବା ସହ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲ୍ଙ୍ଘନ ବୋଲି ଦର୍ଶାଇଥିଲେ ଏନେଇ ନିର୍ବାଚନ କମିଶନ୍ଙ୍କ ପାଖରେ ଅଭିଯୋଗ ମଧ୍ୟ ହୋଇଥିଲା ବିହାର ନେପାଳ ଏଫ୍ଏମ୍ ରେଡିଓ ବିହାରରେ ଲୋକସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଦ୍ୱାରା ନେପାଳର ଏଫ୍ଏମ୍ ରେଡିଓ ଚାନେଲ୍ଗୁଡ଼ିକୁ ପ୍ରଚାର ପାଇଁ ବ୍ୟବହାର କରାଯାଉଥିବାକୁ ରୋକିବା ଲାଗି ଉପାୟମାନ ବାହାର କରିବାକୁ ମୁଖ୍ୟ ନିର୍ବାଚନ ଅଫିସର ଶ୍ରୀନିବାସ ରାଜ୍ୟ କର୍ତ୍ତୃପକ୍ଷଙ୍କୁ କହିଥିବାର ଆକାଶବାଣୀକୁ ଜଣାଇଛନ୍ତି ସେ କହିଛନ୍ତି ସୀମା ସେପଟର ଏଫ୍ଏମ୍ ରେଡିଓ ଚାନେଲ୍ଗୁଡ଼ିକରେ ନିର୍ବାଚନ ଜଙ୍ଗଲ୍ସ ରାଜନୈତିକ ବାର୍ତ୍ତା ଓ ବିଜ୍ଞାପନ ବନାଯାଉଥିବାର ଜଣାପଡ଼ିଛି ସେହି ଏଫ୍ଏମ୍ ରେଡିଓ ଚାନେଲ୍ଗୁଡ଼ିକୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସହଜରେ ଶ୍ରଣାଯାଇପାର୍ଚ୍ଚ

ମୁଖ୍ୟ ନିର୍ବାଚନ ଅଫିସର କହିଛନ୍ତି ସମସ୍ତ ସୀମାନ୍ତ ଜିଲ୍ଲାର ମାଜିଷ୍ଟ୍ରେଟ୍ମାନଙ୍କୁ ନେପାଳର ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କ ସହ ଯୋଗାଯାଗ କରି ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏଭଳି ହସ୍ତକ୍ଷେପ ରୋକିବାକୁ କହିବାଲାଗି ନିର୍ଦ୍ଦେଶ ଦିଆଯାଇଛି

ଏଥିରେ ଜନ୍ମୁ କାଶ୍ମୀର ପୁଲିସ୍ ଦେଶର ଗୁଇନ୍ଦା ବ୍ୟୁରୋ ସିବିଆଇ ଜାତୀୟ ତଦନ୍ତ ସଂସ୍ଥା ଏବଂ ଆୟକର ବିଭାଗ ପ୍ରତିନିଧି ରହିବେ

ଇଣ୍ଡିଆ ୟୁଏସ୍ ପାକିସ୍ତାନରେ ରହି କାର୍ଯ୍ୟ କରୁଥିବା ସନ୍ତାସବାଦୀ ଓ ସେମାନଙ୍କ ସଂଗଠନଗ୍ରଡ଼ିକ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଭାରତ ଓ ଆମେରିକା ପାକିସ୍ତାନକୁ କହିଛନ୍ତି ଗତକାଲି ଓ୍ୱାଶିଂଟନ୍ରେ ଅନୁଷ୍ଠିତ ଷୋଡ଼ଶ ଭାରତ ଆମେରିକା ସନ୍ତାସବାଦ ବିରୋଧୀ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଦୁଇଦେଶ କଥାବାର୍ତ୍ତା କରିଛନ୍ତି ଆନ୍ତର୍ଜାତିକ ସନ୍ତାସବାଦୀ ସଂଗଠନଗୁଡ଼ିକ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ଓ ଦକ୍ଷିଣ ଏସିଆ ଅଞ୍ଚଳରେ ସୀମାପାର ସନ୍ତାସବାଦ ଉପରେ ମତର ଆଦାନ ପ୍ରଦାନ ହୋଇଛି

ସଂସ୍କୃତି ଖଣି ମହାକାଶ ଭିସା ନିୟମରେ କୋହଳ ପାରମ୍ପରିକ ଔଷଧ ଆଦି କ୍ଷେତ୍ରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କୁ ବଲିଭିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ 'କଣ୍ଣର୍ ଡି ଲସ୍ ଆଣ୍ଡେଜ୍ ଏନ୍ଏଲ୍ ଗ୍ରାଡୋ ଡି ଗ୍ରାନ୍ କୋଲାର୍ ପ୍ରଦାନ କରାଯାଇଛି

ବ୍ୟାଡମିଣ୍ଟନ ନ୍ନଆଦିଲ୍ଲୀଠାରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ପିଭି ସିନ୍ଧୁ କିଦାୟି ଶ୍ରୀକାନ୍ତ ଏବଂ ପାରୁପଲ୍ଲୀ କାଶ୍ୟପ ଓ ପୁରୁଷ ଡବଲ୍ସ ଯୋଡ଼ି ମାନୁ ଅଟ୍ରି ଏବଂ ବି ସୁମିତ୍ ରେଡ୍ରୀ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି